ପିଏମ୍ ଇକନମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତୀୟ ଅର୍ଥନୀତି ଦ୍ରତ ଗତିରେ ଅଭିବୃଦ୍ଧି ପଥକୁ ଫେରୁଛି ସଂପ୍ରତି ଅଶାଯାଇଥିବା ସଂସ୍କାରଗୁଡ଼ିକର୍ ଭାରତ ବଜାର ଏବଂ ଚାହିଦା ଓ ଯୋଗାଣ ନୀତିରେ ବିଶ୍ୱାସ କରେ ବୋଲି ସମଗ୍ର ବିଶ୍ୱକୁ ସନ୍ଦେଶ ମିଳିଛି ସମ୍ପ୍ରତି ସରକାର ଆଣିଥିବା ସଂସ୍କାରଗୁଡ଼ିକ ଅଭିବୃଦ୍ଧିରେ ସାହାଯ୍ୟ କରିବ ଓ କଞ୍ଚାମାଲ ଉତ୍ପାଦନ ଏବଂ କୃଷି କ୍ଷେତ୍ରରେ ଉନ୍ନତି ଆଶିବ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଭାରତକୁ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଲାଗି ସରକାର ଦୃଢ଼ ଭିଭିଭୂମି ସ୍ଥାପନ କରିଛନ୍ତି ଭାରତ ଏହାର ସଂସ୍କାର ପ୍ରକ୍ରିୟା ଜାରି ରଖିବା ବିଷୟରେ ସେ ଜଣାଇଛନ୍ତି

ଏଥିରୁ ଭାରତ ଉପରେ ଆନ୍ତର୍ଜାତିକ ସ୍ତରରେ ଆସ୍ଥାର ସ୍ୱଷ୍ଟ ପ୍ରମାଣ ମିଳୁଛି ଓ ଏହା ଭାରତକୁ ଅଭିବୃଦ୍ଧି ପଥରେ ଆଗେଇ ନେବ ପ୍ରଧାନମନ୍ତ୍ରୀ କହିଛନ୍ତି ଉଦ୍ୟୋଗ ଟିକସ ହ୍ରାସ କୋଇଲା ଖଣିଗୁଡ଼ିକୁ ଉଦ୍ୟୋଗ କ୍ଷେତ୍ର ପାଇଁ ଉନ୍କକ୍ତ କରିଦିଆଯିବା ମହାକାଶ କ୍ଷେତ୍ରରେ ବେସରକାରୀ ପୁଞ୍ଜିନିବେଶ ପାଇଁ ଅନୁମତି ଦିଆଯିବା ଓ ବେସାମରିକ ବିମାନ ଚଳାଚଳ ପାଇଁ ବିମାନପଥଗୁଡ଼ିକ ଉପରୁ ପ୍ରତିରକ୍ଷା ବିଭାଗର କଟକଣା ଉଠାଇ ନିଆଯିବା ଭଳି ଅନେକ ପଦକ୍ଷେପ ଦେଶର ଅଭିବୃଦ୍ଧିରେ ସହାୟକ ହେବ ସେ କହିଛନ୍ତି ପୁଞ୍ଜିନିବେଶ ଓ ମୌଳିକ ଢାଞ୍ଚା କ୍ଷେତ୍ର ପାଇଁ ପ୍ରୋହାହନ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ଧିତ କରିବ

ଏକ ଦୈନିକ ସମ୍ଭାଦପତ୍ରକୁ ଦେଇଥିବା ସାକ୍ଷାତକାରରେ ଶ୍ରୀ ମୋଦୀ କହିଛନ୍ତି ସରକାର ସାମୃହିକ ଅର୍ଥନୈତିକ ସ୍ଥିରତା ପ୍ରତି କୌଣସି ଆଞ୍ଚ ନ ଆଶି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ଧିତ କରିବା ପାଇଁ ଠିକ୍ ସମୟରେ ପଦକ୍ଷେପମାନ ଗ୍ରହଣ କରିବେ ସେ କହିଛନ୍ତି ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ହାସଲ କରିବାରେ ଏନ୍ଡିଏ ସରକାରଙ୍କର ରେକର୍ଡ ରହିଛି ସେ କହିଛନ୍ତି ସରକାର ସମୟ ପୂର୍ବରୁ ଗ୍ରାମାଞ୍ଚଳ ପରିମଳ ଓ ଗ୍ରାମାଞ୍ଚଳର ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରିଛନ୍ତି

ଏହାର ମୁକାବିଲା ପାଇଁ ଉଭୟ ସରକାର ଓ ଜନସାଧାରଣ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ଏହା ଯୋଗୁଁ ଯେଉଁ ଅର୍ଥନୈତିକ କ୍ଷତି ଘଟିଛି ତାହାର ଭରଣା ପାଇଁ ସେ ଆଗାମୀ ବର୍ଷଗୁଡ଼ିକରେ କଠୋର ପରିଶ୍ରମ କରିବେ ଶ୍ରୀ ମୋଦୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ର ମୁକାବିଲା ପାଇଁ ଭାରତ ବିଜ୍ଞାନ ସମ୍ମତ ଆଭିମୁଖ୍ୟ ଗ୍ରହଣ କରିଆସୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ସ୍ତରରେ ଦ୍ରତ ପଦକ୍ଷେପ ଗ୍ରହଣ ଯୋଗୁଁ ସଂକ୍ରମଣକୁ ରୋକିବାରେ ସରକାର ସମର୍ଥ ହୋଇଛନ୍ତି ଫଳ ସ୍ୱରୂପ ଭାରତ କୋବିଡ୍ରେ କମ୍ ସଂଖ୍ୟକ ଲୋକ ମୃତ୍ୟୁବରଣ କରୁଥିବା ଦେଶଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ସେ କହିଛନ୍ତି ଦେଶରେ କୋବିଡ ଆରୋଗ୍ୟ ହାର କ୍ରମାନ୍ୱୟରେ ବୃଦ୍ଧି ପାଉଥିବାବେଳେ ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବିହାର ଇଲେକ୍ସନ ବିହାରର ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଖୁବ୍ କୋରସୋରରେ ଚାଲିଛି

ବିଭିନ୍ନ ରାଜନୈତିକ ଦଳଗୁଡ଼ିକର ତୁଙ୍ଗ ନେତାମାନେ ପାର୍ଟି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର ଚଳାଇଛନ୍ତି ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିୱାନ୍ର ଦରାଉଣ୍ଡା ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ବିଜେପି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଆଜି ମଧୁବନୀ ଓ ସୀତାମାଢ଼ି ଠାରେ ରୋଡ୍ ଶୋ ମାନ କରିଛନ୍ତି

କଂଗ୍ରେସ ନେତା ସଚିନ୍ ପାଇଲଟ ପାଟନାସାହିବି ଓ ବାଙ୍କିପୁର ଠାରେ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେଇଛନ୍ତି

ଦ୍ୱିତୀୟ ଓ ତୂତୀୟ ପର୍ଯ୍ୟାୟର ନିର୍ବାଚନରେ ପୂର୍ବରୁ ରାଜନୀତି ସହ ଜଡ଼ିତ ନଥିବା ଅନେକ ବ୍ୟକ୍ତି ଓ ପେସାଦାର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି

ଶ୍ରୀଙ୍ଗଲା ଭିଜିଟ୍ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଫ୍ରାନ୍ସ ଜର୍ମାନୀ ଓ ବ୍ରିଟେନ୍କୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ପ୍ୟାରିସ୍ରେ ପହଞ୍ଚିଛନ୍ତି ତାଙ୍କର ଏହି ଗସ୍ତ କାଳରେ ସେ ସେହି ଦେଶଗ୍ରଡ଼ିକ ସହ ଭାରତର ଦ୍ୱିପକ୍ଷୀୟ ସଂପର୍କର ସମୀକ୍ଷା କରିବେ ଓ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବିଷୟଗୁଡ଼ିକ ଉପରେ କଥାବାର୍ତ୍ତା କରିବେ ସେ ମଧ୍ୟ ସେହି ଦେଶଗୁଡ଼ିକର ଉଦ୍ୟୋଗପତି ବୁଦ୍ଧିଜୀବୀ ଶିକ୍ଷାବିତ୍ ଓ ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ କରିବେ ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ବିବୃତିରେ କୁହାଯାଇଛି କୋବିଡ ନାଇଣ୍ଟିନ୍ ସଂକ୍ରମଣ ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସହଯୋଗ ବୃଦ୍ଧି ପାଇଁ ସେ ସଂପୃକ୍ତ ଦେଶଗୁଡ଼ିକ ସହ ଆଲୋଚନା କରିବେ ମନ୍ତ୍ରଣାଳୟ କହିଛି ଫ୍ରାନ୍ସ କର୍ମାନୀ ଓ ବ୍ରିଟେନ୍ ସହ ଭାରତର ସଂପର୍କ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଓ ସ୍ଥାୟୀ ବିକାଶ ଏବଂ ଜଳବାୟ ପରିବର୍ତ୍ତନ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଏହିସବୁ ଦେଶଗୁଡ଼ିକର ଆଭିମୁଖ୍ୟ ସମାନ ମନ୍ତ୍ରଣାଳୟ କହିଛି ଭାରତର ସେହିସବୁ ଦେଶଗ୍ରଡ଼ିକ ସହ ଘନିଷ୍ଠ ବାଣିଜ୍ୟିକ ସଂପର୍କ ରହିଛି ଓ ପୁଞ୍ଜିନିବେଶ କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ଉଉମ ସଂପର୍କ ରହିଛି ଭାରତ ମଧ୍ୟ ଏହିସବୁ ଦେଶଗୁଡ଼ିକ ସହ ବହୁରାଷ୍ଟ୍ରୀୟ ସ୍ତରରେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛି ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକରେ ବ୍ୟାପକ ସଂସ୍କାର ସେଗୁଡ଼ିକର ସଂପ୍ରସାରଣ ଏବଂ ଏକ ଅବାଧ ମୁକ୍ତ ଓ ସାମୃହିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାର ପୂରଣ ଦିଗରେ ଏହି ରାଷ୍ଟମାନଙ୍କର ସହଯୋଗ ଏକାନ୍ତ କାମ୍ୟ ବୈଦେଶିକ ସଚିବଙ୍କର ଏହି ଗସ୍ତ ଆନ୍ତର୍ଜାତିକ ସ୍ତରରେ କୁଟନୈତିକ ସଂପର୍କକୁ ସୁଦୃଢ଼ କରିବା ପାଇଁ ଭାରତର ଉଦ୍ୟମର ଏକ ଅଂଶବିଶେଷ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡର ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଣୟନ କରିଥିବା ନିୟମର ସଠିକ୍ ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଉଥିବା ବେଳେ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ପୟଗମ୍ଘର୍ ମହମ୍ମଦଙ୍କର ଜନ୍ମ ଦିବସକୁ ମିଲଦ୍ ଉନ୍ ନବୀ ଭାବେ ପାଳନ କରାଯାଇଥାଏ ଏହି ଉପଲକ୍ଷେ ଏକ ବାର୍ତ୍ତା ଦେଇ ରାଷ୍ଟପତି କହିଛନ୍ତି ପୟଗମ୍ଘର୍ ମହମ୍ମଦ୍ ବିଶ୍ୱକୁ ପ୍ରେମ ଓ ଭ୍ରାତୃଭାବର ବାର୍ତ୍ତା ଦେଇ ଯାଇଛନ୍ତି ଓ ମାନବିକତାର ପଥ ପ୍ରଦର୍ଶନ କରିଛନ୍ତି